କର୍ଣ୍ଣାଟକ ପଲିଟିକ୍ନ କର୍ଷ୍ଣାଟକ ବିଧାନସଭାରେ ଆସ୍ଥାସ୍ଟଚକ ଭୋଟ୍ ଆଜି ଶେଷ କରି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ପାଇଁ ରାଜ୍ୟପାଳ ବାଜୁଭାଇ ବାଲା ମୁଖ୍ୟମନ୍ତ୍ରୀ ଏଚ୍ଡି କୁମାର ସ୍ୱାମୀଙ୍କୁ ଦ୍ୱିତୀୟ ଚିଠି ଲେଖିଛନ୍ତି ରାଜ୍ୟପାଳ ତାଙ୍କ ଚିଠିରେ କହିଛନ୍ତି ଘୋଡ଼ା ବେପାର ହେଉଥିବାର ଅଭିଯୋଗ କରାଯାଉଛି ଏବଂ ଏଇଭଳି ଅନେକ ଅଭିଯୋଗ ତାଙ୍କ ପାଖରେ ପହଞ୍ଚିଥିବାରୁ ଆଉ ବିଳମ୍ବ ନ କରି ଆସ୍ଥାଚୂକ ପ୍ରସ୍ତାବ ଉପରେ ଆକି ଭୋଟ୍ଦାନ ଶେଷ କରିବା ସାମ୍ବିଧାନିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଅପରିହାର୍ଯ୍ୟ

ଏହା ଉପରେ ଚାଲିଥିବା ବିତର୍କରେ ଉତ୍ତର ଦେଇ ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ସରକାର ମାନବିକ ଅଧିକାର ପ୍ରତି ଅତ୍ୟନ୍ତ ସମ୍ଭେଦନଶୀଳ ଏବଂ ଦେଶରେ ମାନବିକ ଅଧିକାର କମିଶନଙ୍କୁ ମଜବୁତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଅଛନ୍ତି ମାନବିକ ଅଧିକାର କମିଶନ୍ ତାର ପାହ୍ୟା ହରାଇଥିବା ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ଶ୍ରୀ ରାୟ କହିଛନ୍ତି ଆନ୍ତର୍ଜାତିକ ସଂସ୍ଥା ମାନବିକ ଅଧିକାର କମିଶନଙ୍କୁ 'କ' ଶ୍ରେଣୀଭୁକ୍ତ କରିଛନ୍ତି ମନ୍ତ୍ରୀ କହିଛନ୍ତି ବର୍ତ୍ତମାନ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକର ଆବେଦନକାରୀମାନେ ଦିଲ୍ଲୀକୁ ନ ଆସି ପାଖ ରାଜ୍ୟରେ ଥିବା ମାନବିକ ଅଧିକାର କମିଶନ୍ରେ ଆବେଦନ ଦାଖଲ କରିପାରିବେ ଏହି ସଂଶୋଧିତ ବିଲ୍ ପାସ୍ ହୋଇଗଲେ ସୁପ୍ରିମ୍କୋର୍ଟ୍ର ଅବସରପ୍ରାପ୍ତ ପ୍ରଧାନ ବିଚାରପତି କିିୟା ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ଜାତୀୟ ମାନବିକ ଅଧିକାର କମିଶନ୍ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇ ପାରିବ ରାଜନାଥ ଜେ ଆଣ୍ଡ କେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆସନ୍ତାକାଲି ସାରା ଦିନ ଜାମ୍ମୁ କାଶ୍ମୀର ଗସ୍ତ କରିବେ

ଚୀନ୍ ସହ ପ୍ରକୃତ ନିୟନ୍ତ୍ରଣ ରେଖାରେ ପରିସ୍ଥିତିକୁ ମଧ୍ୟ ସେ ସମୀକ୍ଷା କରିବେ ଅପରାହୁରେ ଶ୍ରୀ ସିଂହ କାଠୁଆ କିଲ୍ଲାର ଉଜୁନଦୀ ବନ୍ଧ ଓ ଜାମ୍ମୁ ଡିଭିଜନ୍ର ସମ୍ଭା ଜିଲ୍ଲା ବସନ୍ତର ନଦୀ ବନ୍ଧକୁ ଉଦ୍ଘାଟନ କରିବେ ସୀମା ତଥା ସ୍ଥାନୀୟ ଲୋକମାନଙ୍କ ଗମନାଗମନ ଦୃଷ୍ଟିରୁ ସେହି ଦୁଇଟିଯାକ ପୋଲ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରାଷ୍ଟ୍ରମନ୍ତ୍ରୀ ଜୀତେନ୍ଦ୍ର ସିଂହ ଓ ପଦାତିକ ବାହିନୀ ମୁଖ୍ୟ ବିପିନ୍ ରାଓ୍ୱତ୍ ମଧ୍ୟ ଜାମ୍ମୁ କାଶ୍ମୀର ଯିବେ

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ଆଗରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି ବିଶ୍ୱରେ ଭାରତକ୍ ଶରଣାର୍ଥୀମାନଙ୍କ ରାଜଧାନୀ ଭାବେ ପରିଣତ କରାଯାଇ ପାରିବ ନାହିଁ ଏନ୍ଆର୍ସିରେ ନାଗରିକମାନଙ୍କ ନମୁନା ଯାଞ୍ଜୁ ସାମିଲ କରିବା ପାଇଁ ମଧ୍ୟ କେନ୍ଦ୍ର ଓ ଆସାମ ସରକାର ଅନ୍ତରୋଧ କରିଛନ୍ତି ସ୍ଥାନୀୟ ଅଧିକାରୀମାନଙ୍କ ସଂଶ୍ଲିଷ୍ଟତା କାରଣରୁ ବାଙ୍ଗଲାଦେଶ ସୀମା ଅଞ୍ଚଳର ଲକ୍ଷ ଲକ୍ଷ ଲୋକଙ୍କୁ ଭୁଲ୍ ଭାବରେ ଏନ୍ଆର୍ସିରେ ସାମିଲ କରାଯାଇଥିବାର୍ ନାଗରିକ ନମ୍ରନା ଯାଞ୍ଚ ପାଇଁ ନିବେଦନ କରାଯାଇଛି

ସୁପ୍ରିମ୍କୋର୍ଟ କହିଛନ୍ତି ଏହି ମାମଲାରେ କେବଳ ବିଚାର ପ୍ରକ୍ରିୟା ଶେଷ କରି ରାୟ ପ୍ରଦାନ କରିବା ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ବିଚାରପତିଙ୍କ କାର୍ଯ୍ୟକାଳୟକୁ ବୃଦ୍ଧି କରାଯାଉଛି

ପିଏମ୍ ଆଇଇଏ ଗରିବମାନଙ୍କୁ ମାଗଣାରେ ରୋଷେଇ ଗ୍ୟାସ୍ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଜ୍ୱଳା ଯୋଜନାକୁ ଆନ୍ତର୍ଜାତିକ ଶକ୍ତି ସଂସ୍ଥା ଆଇଇଏ ପ୍ରଶଂସା କରିଛି ଆଇଇଏ କହିଛି ପରିବେଶରେ ଉନ୍ତି ଏବଂ ମହିଳାମାନଙ୍କ ସ୍ୱାସ୍ଥ୍ୟ ରକ୍ଷା ଦିଗରେ ଏହି ଯୋଜନା ଏକ ବଡ଼ ଧରଣର ସଫଳତା

ସେ କହିଛନ୍ତି ଏହା ଏକ ଶକ୍ତି ପ୍ରସଙ୍ଗ ନ୍ରହେଁ ବରଂ ଏହା ଅର୍ଥନୈତିକ ଓ ସାମାଜିକ ପ୍ରସଙ୍ଗ

ସ୍ୱଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଅପରେଟରମାନେ ଦୂରଦର୍ଶନର ସବୁ ଚ୍ୟାନେଲ୍କୁ ପ୍ରସାରଣ କରୁ ନାହାନ୍ତି ଯାହା ଉପସ୍ଥିତ ଆଇନ୍ର ବିରୁଦ୍ଧାଚରଣ କରୁଛି

ଏ ସଂକ୍ରାନ୍ତରେ ସେମାନଙ୍କଠାରୁ ସତ୍ୟପାଠ ମଧ୍ୟ ମଗା ଯାଇଛି ଲୋକସଭା ଓ ରାଜ୍ୟସଭା ଟିଭି ଚ୍ୟାନେଲ୍କୁ ମଧ୍ୟ ପ୍ରସାରଣ କରିବା ପାଇଁ କୁହାଯାଇଛି ଏବଂ ମାସକ ଭିତରେ ସତ୍ୟପାଠ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି

ସେ କହିଛନ୍ତି ପୁନଃ ବ୍ୟବହାର କ୍ଷମ ଶକ୍ତି ଶସ୍ତା ହେଉଛି ଏବଂ ଭାରତ ତଥା ବିଶ୍ୱ ପାଇଁ ଏହା ଦ୍ରତ ଶକ୍ତି ଉହ ଭାବେ କାର୍ଯ୍ୟ କରୁଛି ପିଏମ୍ ପିଭିଟି ଭାରତୀୟ ବୈଦେଶିକ ସେବା ଅଧିକାରୀ ବିବେକ କୁମାରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଆଜି ନିଯୁକ୍ତ କରାଯାଇଛି ଏକ ସରକାରୀ ଇସ୍ତାହାରରେ କୁହାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଏହି ନିଷ୍ପଭି ନିଆଯାଇଛି

ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ତାଙ୍କର ଏହି ନିଯୁକ୍ତି କାର୍ଯ୍ୟକାରୀ ହେବ

ନମୋ ଆପ୍ କରିଆରେ ମତାମତ କଣାଇବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି

ଏହା ଜରିଆରେ ସର୍ବସାଧାରଣ ସ୍ୱାଧୀନତା ଦିବସ ପାଳନରେ ଅଂଶଗ୍ରହଣ କରିବା ସଙ୍ଗେ ସଙ୍ଗେ ଦେଶ ଗଠନ ପାଇଁ ଅବଦାନ ଦେଇପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଏସ୍ସି ମାଇନରଟି ଜାତୀୟ ସ୍ତରୀୟ ତଥ୍ୟ ପରିବର୍ତ୍ତେ ରାଜ୍ୟ ଭିଭିକ ଜନସଂଖ୍ୟା ଆଧାରରେ ସଂଖ୍ୟାଲଘୁ ସମ୍ପ୍ରଦାୟ ମାନ୍ୟତା ଘୋଷଣା କରିବା ପାଇଁ ଆଗତ ଏକ ଆବେଦନ ଉପରେ ସହାୟତା କରିବା ସକାଶେ ସୁପ୍ରିମ୍କୋର୍ଟ୍ ଆଟର୍ଶ୍ଣି ଜେନେରାଲ୍ କେକେ ବେଣୁଗୋଳଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ କଷ୍ଟିସ୍ ଦୀପକ ଗୁପ୍ତା ଓ ଅନିରୁଦ୍ଧ ବୋଷଙ୍କ ଖଣ୍ଡପୀଠ ବରିଷ୍ଠ ଓକିଲ ମୁକୁଲ ରୋହତଗୀଙ୍କ ଆବେଦନ ଉପରେ କୋର୍ଟ୍କୁ ସହାୟତା କରିବା ପାଇଁ ଶ୍ରୀ ବେଣୁଗୋପାଳଙ୍କୁ କୁହାଯାଇଛି ଜାତୀୟ ତଥ୍ୟ ଆଧାରରେ ସଂଖ୍ୟାଲଘୁ ସଂପ୍ରଦାୟ ଘୋଷଣା କରିବା ଅବୈଧ କି ସେ ସଂକ୍ରାନ୍ତରେ କୋର୍ଟ୍କୁ ଜଣାଇବା ପାଇଁ କୁହାଯାଇଛି ଏହି ମାମଲାକୁ ନେଇ ଜନସ୍ୱାର୍ଥ ଆବେଦନ ଦାଖଲ କରିଥିବା ବିଜେପି ନେତା ତଥା ଓକିଲ ଅଶ୍ୱିନୀ କ୍ରମାର ଉପାଧାୟଙ୍କ ଆଟର୍ଷ୍ଣ ଜେନେରାଲ୍ଙ୍କ କାର୍ଯ୍ୟାଳୟରେ ଆବେଦନର ଏକ ନକଲ ଦାଖଲ କରିବା ପାଇଁ କହିଛନ୍ତି ଏବଂ ଏ ମାମଲା ଉପରେ ମାସକ ପରେ ଶ୍ରଣାଣି ହେବ ବୋଲି ତାଲିକାଭ୍ରକ୍ତ କରାଯାଇଛି ଖାନ୍ ଆରେଷ୍ଟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆଇଏମ୍ଏ ଜୁଏଲ୍ୱର ମାଲିକ ମନସୁର ଖାଁଙ୍କୁ ଦିଲ୍ଲୀରୁ ଗିରଫ୍ କରିଛି ଶ୍ରୀ ଖାଁ ଦୁବାଇରୁ ଆସି ଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କୁ ଗିରଫ୍ କରାଯାଇଛି ଏସ୍ଆଇଟି ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ତାଙ୍କ ବିରୁଦ୍ଧରେ ଲୁକ୍ ଆଉଟ୍ ସର୍କୁଲାର୍ ଜାରି କରାଯାଇଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ତାଙ୍କ ବିରୁଦ୍ଧରେ କଳାଧନ ବୈଧନ ମାମଲା ଓ କର୍ଷାଟକରେ ଚିଟ୍ଫଶ୍ଚ ହେର୍ଫେର୍ ମାମଲା ରୁଜୁ କରାଯାଇଥିଲା

ବ୍ୟାଡ୍ମିଣ୍ଟନ ଭାରତୀୟ ବ୍ୟାଡ୍ମିଣ୍ଟନ ତାରକା ପିଭି ସିନ୍ଧୁ ଇଷ୍ଡୋନେସିଆ ଓପନ୍ ମହିଳା ସିଙ୍ଗଲ୍ନ ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି

ପୁରୁଷ ବିଭାଗ ସିଙ୍ଗଲ୍ୱ ପ୍ରି' କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ କିଦାୟୀ ଶ୍ରୀକାନ୍ତ ହଙ୍କକଙ୍ଗ୍ର ଅଙ୍ଗୁସ୍ ନା କା ଲୋଙ୍ଗ୍ଙ୍କଠାରୁ ହାରି ଯାଇ ଟୁର୍ଷ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି